ସେ ଚତ୍ର୍ଥ ଶିଖର ସମ୍ମିଳନୀର ବିଷୟବସ୍ତୁ ହେଉଛି ଶାନ୍ତିପୂର୍ଣ୍ଣ ସମୃଦ୍ଧ ଏବଂ ଦୀର୍ଘସ୍ଥାୟୀ ବଙ୍ଗୋପସାଗର ଅଞ୍ଚଳ ଅଭିମୁଖେ ଆମର ସମ୍ଭାଦଦାତା ଜଣାଇଛନ୍ତି ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ କାଠମାଣ୍ଟୁର୍ ପ୍ରସିଦ୍ଧ ପଶୁପତିନାଥ ମନ୍ଦିର ପରିସରରେ ପ୍ରତିଷ୍ଠିତ ନେପାଳ ଭାରତ ମୈତ୍ରୀ ପଶୁପତି ଧର୍ମଶାଳାର ଶୁଭ ଉଦ୍ଘାଟନ କରିବେ ଜେଟଲୀ ରାଫେଲ ଅର୍ଥମନ୍ତ୍ରୀ ଅର୍ଥଣ ଜେଟଲୀ କହିଛନ୍ତି ରାଫେଲ ଏୟାର କ୍ରାଫ୍ କ୍ରୟ ସଂକ୍ରାନ୍ତରେ କଂଗ୍ରେସ ସରକାରଙ୍କ ବିପକ୍ଷରେ ମିଥ୍ୟା ପ୍ରଚାର କରୁଛି

ଅର୍ଥମନ୍ତ୍ରୀ କହିଛନ୍ତି କଂଗ୍ରେସ ସବୁବେଳେ ଲୋକଙ୍କୁ ଭୂଆଁ ବୁଲାଇ ପାରିବ ନାହିଁ ସେ କହିଛନ୍ତି ଭାରତ ଫ୍ରୋନ୍ସ ମଧ୍ୟରେ ହୋଇଥିବା ଏହି ଚୁକ୍ତି ସରକାରୀ ସ୍ତରରେ ହୋଇଛି ଏବଂ ସ୍ୱରକ୍ଷା ଦୃଷ୍ଟିକୋଶର୍ତ ସରକାର ସମସ୍ତ ତଥ୍ୟ ପ୍ରଘଟ କରିପାରିବେ ନାହିଁ

ସେ କହିଛନ୍ତି ୟୁପିଏ ସରକାର ଏକ ଦଶନ୍ଧି ଧରି ଜାତୀୟ ସୁରକ୍ଷାକୁ ସାଲିସ କରି ଏହି ଚୁକ୍ତିକୁ ବିଳୟିତ କରିଥିଲେ

ଏହି ବ୍ୟାଙ୍କରେ ସଞ୍ଚୟଖାତା ଚଳନ୍ତି ଖାତା ଟଙ୍କା ପ୍ରେରଣ ଆଦି କାର୍ଯ୍ୟଗୁଡ଼ିକ କରାଯାଇପାରିବ ଭାରତୀୟ କାତୀୟ ଦେୟ ନିଗମ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର ସହାୟତାରେ ଚଳିତବର୍ଷ ଡିସେମ୍ବର ମାସ ଶେଷ ସୁଦ୍ଧା ଗ୍ରାମାଞ୍ଚଳରେ ଆଇପିପିବି ବ୍ୟାଙ୍କ ଜରିଆରେ ପ୍ରତ୍ୟେକ ଘର ଦୁଆରରେ ବ୍ୟାଙ୍କିଙ୍ଗ୍ ସୁବିଧା ଉପଲବ୍ଧ କରାଯିବ

ରାମମାଧବ କହିଛନ୍ତି ଯେ ପୁଲିସ ଏହାର କାର୍ଯ୍ୟ କରୁଛି ଏବଂ ତାକୁ ନେଇ ଚାଲିଥିବା ହୋହାଲ୍ଲା କେବଳ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ସେ ଆହୁରି କହିଛନ୍ତି ଦେଶର ଏକତା ଏବଂ ସାୟିଧାନିକ ସରକାରଙ୍କ୍ ପ୍ରତି ଦୁର୍ଗମ ଅଞ୍ଚଳରେ ଲୁଚି ରହିଥିବା ମାଓବାଦୀମାନେ ଯେତିକି ବିପଦ ସେମାନଙ୍କୁ ସମର୍ଥନ ଦେଉଥିବା ଏହି ସହରୀ ମାଓବାଦୀମାନେ ସେତିକି ବିପଦ୍ୱପୂର୍ଣ୍ଣ ଡିଇଏ ନୋଟବ୍ୟାଙ୍କ ସରକାର କହିଛନ୍ତି ବଡ ନୋଟ୍ଗୁଡିକର ବିମୁଦ୍ରାୟନ ଏହାର ଲକ୍ଷ୍ୟକୁ ପ୍ରରଣ କରିବାରେ ସଫଳ ହୋଇଛି ଏବଂ ଦେଶର କୌଣସି ଅଞ୍ଚଳରେ ଏବେ ନଗଦ ଧନରାଶିର ଅଭାବ ନାହିଁ

ଆଜି ଅପରାହ୍ୱରେ ଆରାହାମାଠାରେ ଏକ ପୋଲିସ ଗାଡିର ମରାମତି ପାଇଁ ଯାଇଥିବା ପୋଲିସ କର୍ମଚାରୀଙ୍କ ଉପରେ ସନ୍ତାସବାଦୀମାନେ ଆକ୍ରମଣ କରିଥିଲେ ଘଟଣାସ୍ଥଳରେ ଦୁଇଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା ଆକ୍ରମଣକାରୀ ସନ୍ତାସବାଦୀମାନେ ଫେରାର ହୋଇଯାଇଛନ୍ତି

ଏହି ପ୍ରସଙ୍ଗ ଉପରେ ବିଚାର ଆଲୋଚନା ପାଇଁ ଶ୍ରୀ ସିଂଙ୍କ ନେତୃତ୍ୱରେ ଏକ ମନ୍ତ୍ରୀୟ ଗୋଷ୍ଠୀ ମଧ୍ୟ ଗଠନ କରାଯାଇଛି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ସଚିବ ସ୍ତରୀୟ କମିଟି ସମାଜର ବିଭିନ୍ନ ଶ୍ରେଣୀର ଲୋକ ତଥା ଅଂଶୀପାର ମାନଙ୍କ ସହ ବିଚାରବିମର୍ଶ କରି ରିପୋର୍ଟ ପ୍ରଦାନ କରିଛି ସରକାରୀ ସୃତ୍ରରୁ ଜଣାପଡିଛି ଯେ ମନ୍ତ୍ରୀୟ ଗୋଷୀ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପଭି ନେବା ପାଇଁ ରିପୋର୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଦାନ କରିବେ ଗତ ବର୍ଷକ ମଧ୍ୟରେ ବିଭିନ୍ନ ରାଜ୍ୟରେ ଭିଡଦ୍ୱାରା ସଂଗଠିତ ଆକ୍ରମଣ ଘଟଣା ପରେ ମନ୍ତ୍ରୀସ୍ତରୀୟ ଗୋଷୀ ଏବଂ ସଚିବସ୍ତରୀୟ କମିଟି ଗଠନ କରାଯାଇଥିଲା ଭିଡଦ୍ୱାରା ସଂଗଠିତ ଘଟଣାକୃ ନିୟନ୍ତ୍ରଣ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ୱରାଷ୍ଟ୍ରମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗ୍ରଡିକ୍ ଗତ ମାସରେ ପରାମର୍ଶବଳୀ ପଠାଇଛନ୍ତି

ବ୍ୟାଙ୍କ ପକ୍ଷରୁ ଅଗଷ୍ଟ କେରଳ ଗ୍ରାହକମାନଙ୍କ ପାଇଁ ଋଣ ବାବଦ ମାସିକ କିସ୍ତି ପ୍ରଦାନ ଓ କ୍ରେଡିଟ କାର୍ଡ ବିଲ୍ ପୈଠ କ୍ଷେତ୍ରରେ ଲେଟ୍ ଫିକ୍ ଛାଡ କରାଯାଇଛି ବ୍ୟାଙ୍କ ପକ୍ଷର୍ ପୋଷ୍ୟ ଗ୍ରାମ ଗୁଡିକରେ ଚିକିତ୍ସା ଶିବିର ସ୍ଥାପନ ସ୍ୱାସ୍ଥ୍ୟକେନ୍ଦ୍ରଗୁଡିକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ଭାଙ୍ଗିଯାଇଥିବା ବିଦ୍ୟାଳୟଗୁଡ଼ିକର ପୁନଃନିର୍ମାଣ ଲୋକମାନଙ୍କୁ ରୋଜଗାରକ୍ଷମ କରିବା ପାଇଁ କ୍ରଶଳ ବିକାଶ ପ୍ରଶିକ୍ଷଣ ଆଦି କାର୍ଯ୍ୟ ହାତକ୍ ନିଆଯିବ ରାଜ୍ୟ ସରକାରଙ୍କ ସହ ମିଳିତଭାବେ ବିଭିନ୍ନ ଯୋଜନାଗ୍ରଡିକ କାର୍ଯ୍ୟାନ୍ୱୟନ କରାଯିବ ବୋଲି ଜଣାପଡିଛି

ଟେବୁଲ ଟେନିସ୍ରେ ଅଛନ୍ତ ଶରଥ କମଲ ଏବଂ ମନିକା ବାତ୍ରା ସେମାନଙ୍କର ଉନ୍ନତ କ୍ରୀଡା ପ୍ରଦର୍ଶନ ଜାରି ରଖି ମିକ୍ସ ଡବଲ ପର୍ଯ୍ୟାୟରେ ପ୍ରଥମ ଥର ପାଇଁ ବ୍ରୋଞ୍ଚ ପଦକ ଭେଟିଦେଇଛନ୍ତି କ୍ୱାସ୍ରେ ଉଭୟ ପୁରୁଷ ଏବଂ ମହିଳା ଦଳ ସେମିଫାଇନାଲରେ ପ୍ରବେଶ କରି ଭାରତ ପାଇଁ ପଦକ ସୁନିଣ୍ଢିତ କରିଛନ୍ତି